ଏହି କାର୍ଯ୍ୟକ୍ରମରେ ଦେଶର ଲକ୍ଷ ଲକ୍ଷ କୃଷକ ସମବାୟ ସଂସ୍ଥା ଓ ନାଗରିକ ଭାଗ ନେବେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏହି ଅବସରରେ ଉପସ୍ଥିତ ରହିବେ

ଏହି ଅର୍ଥ ଅମଳ ପରବର୍ତ୍ତୀ ଫସଲ ସଂରକ୍ଷଣ ଓ ପରିଚାଳନା ତଥା ଗୋଷ୍ଠୀ ଫାର୍ମିଂ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯିବ ତାହା ମଧ୍ୟରେ ଶୀତଳ ଭଣ୍ଡାର ସ୍ଥାପନ ଶସ୍ୟ ସଂଗ୍ରହ କେନ୍ଦ୍ର ସ୍ଥାପନ ଓ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ ଅନ୍ତର୍ଭୁକ୍ତ ଏହିସବୁ ବ୍ୟବସ୍ଥା କୃଷକମାନଙ୍କୁ ସେମାନଙ୍କର ଉତ୍ପାଦିତ ସାମଗ୍ରୀଗୁଡ଼ିକ ପାଇଁ ଉପଯୁକ୍ତ ମୂଲ୍ୟ ପାଇବାରେ ସାହାଯ୍ୟ କରିବ କୃଷକମାନେ ସେମାନଙ୍କର ଉତ୍ପାଦିତ ପଦାର୍ଥଗୁଡ଼ିକୁ ଶୀତଳଭଣ୍ଡାର ଓ ଅନ୍ୟାନ୍ୟ ମହକୁଦ ସ୍ଥଳୀରେ ସୁରକ୍ଷିତ ଭାବେ ରଖିପାରିବେ ଓ ପରେ ଉପଯୁକ୍ତ ମୂଲ୍ୟରେ ବିକ୍ରୟ କରିପାରିବେ ଏହା ଦ୍ୱାରା ଖାଦ୍ୟଶସ୍ୟ ନଷ୍ଟ ହେବାକୁ ରୋକାଯାଇ ପାରିବା ସଙ୍ଗେ ସଙ୍ଗେ ସେଗୁଡ଼ିକର ପ୍ରକ୍ରିୟାକରଣ ଓ ଗୁଣାତ୍ମକ ବୃଦ୍ଧି କରାଯାଇପାରିବ ବିଭିନ୍ନ ବ୍ୟାଙ୍କିଙ୍ଗ୍ ପ୍ରତିଷ୍ଠାନ ମାଧ୍ୟମରେ ଏକ ଲକ୍ଷ କୋଟି ଟଙ୍କାର ପାର୍ଷି ପ୍ରଦାନ କରାଯିବ

ଯାହା ସେମାନଙ୍କୁ ସେମାନଙ୍କର ଚାଷ କାର୍ଯ୍ୟର ଆବଶ୍ୟକତାଗୁଡ଼ିକର ପୂରଣ କରିବାରେ ସାହାଯ୍ୟ କରିବ ସହାୟତା ଅର୍ଥ ସିଧାସଳଖ ହିତାଧିକାରୀମାନଙ୍କ ବ୍ୟାଙ୍କ ଜମାଖାତାକୁ ପଠାଯାଇ ବାଟମାରଣାକୁ ରୋକାଯିବା ସହ କୃଷକମାନଙ୍କୁ ଆର୍ଥିକ ସହାୟତା ପାଇବାକୁ ସହଜ କରାଯାଇ ପାରିଛି କରୋନା ସଂକ୍ରମଣ ସମୟରେ ଏହି ଯୋଜନା କୃଷକମାନଙ୍କୁ ଯଥେଷ୍ଟ ସହାୟତା ପ୍ରଦାନ କରିଛି

ପିଏମ୍ ସ୍ୱଚ୍ଛ ଭାରତ ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସ୍ପଚ୍ଛ ଭାରତ ଅଭିଯାନ ଦେଶର ପ୍ରତ୍ୟେକ ଲୋକଙ୍କର ମନୋବଳ ବୃଦ୍ଧି କରିଛି ଓ ଏହାର ପ୍ରଭାବ ଦେଶର ଗରିବ ଲୋକମାନଙ୍କ ଜୀବନରେ ପରିଲକ୍ଷିତ ହୋଇଛି ନ୍ତ୍ରଆଦିଲ୍ଲୀରେ ରାଷ୍ଟ୍ରୀୟ ସ୍ପଚ୍ଛତା କେନ୍ଦ୍ର ଉଦ୍ଘାଟନ କରିସାରି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ ଆମମାନଙ୍କର ସାମାଜିକ ସଚେତନତା ଓ ଆଚରଣରେ ଦୀର୍ଘ ମିଆଦି ପରିବର୍ତ୍ତନ ଆଶିଛି ସେ କହିଛନ୍ତି ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ସ୍ୱଚ୍ଛତା ଦିଗରେ ମହାତ୍ମା ଗାନ୍ଧିଙ୍କ ଉଦ୍ୟମ ପ୍ରତି ଏକ ଶ୍ରଦ୍ଧାଞ୍ଜଳୀ

ସେଣ୍ଟର ଷ୍ଟେଟସ୍ କେନ୍ଦ୍ର ସରକାର କୋଭିଡ୍ ନାଇଷ୍ଟିନ୍ ମୃତ୍ୟୁହାର କମ୍ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାର ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରଶାସନ ଦ୍ୱାରା ସମନ୍ଧିତ ତଥା ସକ୍ରିୟ ପରିଚାଳନା ବ୍ୟବସ୍ଥା ଯୋଗୁଁ ଦେଶରେ କୋଭିଡ୍ ମୃତ୍ୟୁ ହାର ହ୍ରାସ ପାଇବାରେ ଲାଗିଛି

କୋଭିଡ୍ ନାଇଣ୍ଟିନ୍ର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସହ ସମନ୍ୱୟରେ କାର୍ଯ୍ୟ କରିବାକୁ ଉଦ୍ୟମର ଅଂଶସ୍ୱରୂପ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଦୁଇଟି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ସେହି ଦୁଇଟି ଯାକ ବୈଠକରେ ଜାତୀୟ ହାର ଠାରୁ ଯେଉଁ ସବୁ ରାଜ୍ୟଗୁଡ଼ିକରେ କୋଭିଡ୍ ସଂକ୍ରମିତହାର ଓ ମୃତ୍ୟୁହାର ଅଧିକ ରହିଛି ସେଗୁଡ଼ିକ ସହ ଆଲୋଚନା କରାଯାଇଛି କୋଭିଡ୍ ନାଇଣ୍ଟିନ୍ ମୃତ୍ୟୁହାର କମ୍ କରିବା ପାଇଁ କେନ୍ଦ୍ର ସରକାର ସେହିସବୁ ରାଜ୍ୟଗୁଡ଼ିକୁ ସହଯୋଗ କରୁଛନ୍ତି

ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ଆସାମର କାମରୁପ ମେଟ୍ରୋ ବିହାରର ପାଟନା ଝାଡ଼ଖଣ୍ଡର ରାଞ୍ଚି କେରଳର ଆଲ୍ଲାପୁଝା ଓ ତିରୁବନନ୍ତପୁରମ୍ ଓଡ଼ିଶାର ଗଞ୍ଜାମ ଉତ୍ତର ପ୍ରଦେଶର ଲକ୍ଷ୍ନୌ ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ହୁଗୁଳି ହାଓଡ଼ା କୋଲକାତା ଓ ମାଲଦା ଭଳି ଜିଲ୍ଲାଗୁଡ଼ିକ ରହିଛି

ଆସାମର କାମରୁଫ୍ ମେଟ୍ରୋ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଏବଂ କେରଳର ତିରୁବନନ୍ତପୁରମ୍ ଓ ଆଲ୍ଲାପୁଝା ଜିଲ୍ଲାରେ ଦେନିକ ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେହିସବୁ ଜିଲ୍ଲା କର୍ତ୍ତପକ୍ଷମାନଙ୍କୁ ଠିକ୍ ସମୟରେ ସଂକ୍ରମିତମାନଙ୍କୁ ଚିହ୍ନଟ କରି ସେମାନଙ୍କର ଚିକିତ୍ସା କରାଯିବାକୁ ପରାମର୍ଶ ଦିଆଯାଇଛି

ଆଇସିୟୁ ଶଯ୍ୟା ଓ ଅକ୍ନିଜେନ୍ ଯୋଗାଣ ଭଳି ଅତ୍ୟାଧୁନିକ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚା ସ୍ଥାପନ ସହାୟତାରେ ରୋଗୀମାନଙ୍କର ଠିକ୍ ସମୟରେ ଚିକିତ୍ସା କରାଯିବାକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି

ସେ କହିଛନ୍ତି ଦେଶର ଜିଡିପିରେ ସେଗୁଡ଼ିକର ଅବଦାନ ଯଦିଓ ନଗଣ୍ୟ ରହିଛି ତେବେ ଏହି ଶିଳ୍ପଗୁଡ଼ିକ ପ୍ରତି ଉପଯୁକ୍ତ ଧ୍ୟାନ ଦିଆଗଲେ ସେଗୁଡ଼ିକ ମାଧ୍ୟମରେ ଦେଶରେ ନିଯୁକ୍ତି ସୁଯୋଗମାନ ସୃଷ୍ଟି କରାଯାଇପାରିବ ନ୍ତଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶ୍ରୀ ଗଡ଼କରୀ କହିଛନ୍ତି ଛୋଟରୁ ଛୋଟ ଶିଳ୍ପ ସଂସ୍ଥାଗୁଡ଼ିକୁ ଏମ୍ଏସ୍ଏମ୍ଇ ର ପରିସର ଭୁକ୍ତ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି ଯାହା ଫଳରେ ସେଗୁଡ଼ିକର ଆର୍ଥିକ ଚାହିଦାର ପୂରଣ ହୋଇପାରିବ

ଅର୍ଥନୈତିକ ଉହାନ ପାଇଁ ନୂଆ ନୂଆ ଉପାୟମାନ ବାହାର କରିବାକୁ ସେ ଶିଳ୍ପ କ୍ଷେତ୍ରକୁ କହିଛନ୍ତି ମନ୍ତ୍ରୀ କହିଛନ୍ତି ବୈଷୟିକଜ୍ଞାନର ବିକାଶ କରାଯାଇ ଭାରତ ଏମ୍ଏସ୍ଏମ୍ଇ ଗୁଡ଼ିକ ପାଇଁ ରପ୍ତାନୀର ନୂଆ ନୂଆ କ୍ଷେତ୍ର ସୃଷ୍ଟି କରିପାରିବ ରାଜପକ୍ଷେ ଓଥ ଶ୍ରୀଲଙ୍କାରେ ଆସନ୍ତାକାଲି ମହିନ୍ଦା ରାଜପକ୍ଷେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଗତ ବୁଧବାର ଦିନର ସାଧାରଣ ନିର୍ବାଚନରେ ତାଙ୍କ ପାର୍ଟି ବିପୁଳ ବିଜୟ ହାସଲ କରିଛି ତାଙ୍କ ପାର୍ଟି ଓ ଏହାର ମିତ୍ର ଦଳଗୁଡ଼ିକ ପାର୍ଲାମେଣ୍ଟରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି କଲମ୍ବୋ ସ୍ଥିତ ଏକ ପୁରାତନ ବୌଦ୍ଧ ମନ୍ଦିରରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ତାଙ୍କର ସାନ ଭାଇ ଗୋତାବଏ ରାଜପକ୍ଷେ ତାଙ୍କୁ ଶପଥପାଠ କରାଇବେ ଆସନ୍ତା ସପ୍ତାହରେ ଶ୍ରୀଲଙ୍କାର କାଣ୍ଡିଠାରେ ଏକ ଉସବରେ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ନେବେ ପ୍ଲେନ୍ କ୍ରାସ୍ ଆଭୋଟେଡ୍ ଝାଡ଼ଖଣ୍ଡର ରାଞ୍ଚି ସ୍ଥିତ ବିର୍ଶାମୁଣ୍ଡା ବିମାନ ବନ୍ଦରଠାରେ ଏୟାର୍ ଏସିଆର ଏକ ବିମାନ ଅବତରଣ କରିବା ସହ ଆଉ ଏକ ବଡ଼ ବିମାନ ଦୂର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଛି ବିମାନଟି ଉଡ଼ାଣ ଆରମ୍ଭ କରିବା ସମୟରେ ଏହାର ଇଞ୍ଜିନ୍ରେ ଏକ ପକ୍ଷୀ ମାଡ଼ ହୋଇଯିବାରୁ ଇଞ୍ଜିନ୍ରେ ଅଗ୍ନିକଣା ଦେଖାଯାଇଥିଲା